ଆଶଙ୍କା କରାଯାଉଛି ସରକାରଙ୍କ ଯୋଜନାଗୁଡ଼ିକ ବିଷୟରେ ସାଂସଦମାନେ ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ ଅବଗତ କରାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଆସାମ ଓ ବିହାରର ବନ୍ୟା ପରିସ୍ଥିତି ସଂକଟଜନକ ରହିଛି

ଏସ୍ସି କର୍ଣ୍ଣାଟକ କର୍ଷ୍ଣାଟକ ବିଦ୍ରୋହୀ ବିଧାୟକମାନଙ୍କ ଆବେଦନର ଶୁଣାଣିକୁ ସୁପ୍ରିମ୍କୋର୍ଟ ସ୍ଥଗିତ ରଖିଛନ୍ତି ଆସନ୍ତାକାଲି ସକାଳେ ସେମାନଙ୍କର ଆବେଦନର ଶୁଣାଶି କରାଯିବ ଶୁଣାଣି ସମୟରେ କର୍ଣ୍ଣାଟକ ବିଧାନସଭା ବାଚସ୍କତି କେଆର୍ ରମେଶ କୁମାର ରାଜ୍ୟର ରାଜନୈତିକ ସଂକଟରେ ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ସୁପ୍ରିମ୍କୋର୍ଟ୍ ପୂର୍ବରୁ ଦେଇଥିବା ତାଙ୍କର ନିର୍ଦ୍ଦେଶରେ ପରିବର୍ତ୍ତନ କରିବାକୁ କୋର୍ଟ୍ଙ୍କୁ ଅନୁରୋଧ କରିଥିଲେ ଅନ୍ୟ ପକ୍ଷରେ ବିଦ୍ରୋହୀ କଂଗ୍ରେସ ଜେଡିଏସ୍ ବିଧାୟକମାନେ ବାଚସ୍କତି ସେମାନଙ୍କ ଇସଫାପତ୍ର ଉପରେ କୌଣସି ନିଷ୍ପଭି ନ ନେଇ ନିରପେକ୍ଷ ପଦକ୍ଷେପ ନେଉନଥିବାର ଦୋଷାରୋପ କରିଥିଲେ ବରିଷ୍ଣ ଓକିଲ ଅଭିଶେକ୍ ମନୁ ସିଂଘଭି ବାଚସ୍କତିଙ୍କ ପକ୍ଷରୁ କୋର୍ଟ୍ରେ ହାଜର ହୋଇ ବାଚସ୍କତି ଆସନ୍ତାକାଲି ବିଧାୟକମାନଙ୍କ ଇସ୍ତଫା ଓ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ସଂକ୍ରାନ୍ତରେ ନିଷ୍କଭି ନେବେ ବୋଲି କୋର୍ଟ୍ରେ ଜଣାଇଥିଲେ ତାହା ପୂର୍ବରୁ କୋର୍ଟ୍ ସ୍ଥିତାବସ୍ଥା ବଜାୟ ରଖିବା ନିର୍ଦ୍ଦେଶରେ ପରିବର୍ତ୍ତନ କରିବା ପାଇଁ ସେ ଅନୁରୋଧ କରିଥିଲେ ବିଦ୍ରୋହୀ ବିଧାୟକମାନଙ୍କ ପକ୍ଷରୁ କୋର୍ଟ୍ରେ ହାଜର ହୋଇ ବରିଷ୍ଠ ଓକିଲ ମୁକୁଲ ରୋହତଗି ଆଜି ସୁଦ୍ଧା ବାଚସ୍କତି ବିଧାୟକମାନଙ୍କ ଇସ୍ତଫା ଉପରେ ନିଷ୍ପଭି ନେବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯିବା ଲାଗି କୋର୍ଟରେ କହିଥିଲେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯିବା ପାଇଁ ଆସନ୍ତାକାଲି ପଦକ୍ଷେପ ନେବାକୃ ବାଚସ୍କତିଙ୍କୁ କୃହାଯିବା ପାଇଁ ମଧ୍ୟ ସେ କହିଥିଲେ ବାଚସ୍କତି ବିଧାୟକମାନଙ୍କର ଇସଫାକୁ ଏଭଳି ଭାବେ ପଡ଼ି ରହିବାକୁ ଦେଇପାରିବେ ନାହିଁ ବୋଲି ଯୁକ୍ତି ବାଢ଼ି ବାଚସ୍କତି ଦଳଗତ ମନଭାବ ନେଇ କାର୍ଯ୍ୟ କର୍ତ୍ଥିବାର ସେ ଦୋଷାରୋପ କରିଥିଲେ ତାଙ୍କର ଯ୍ରକ୍ତିକ୍ ଖଣ୍ଡନ କରି ଶ୍ରୀ ସିଂଘଭି କହିଛନ୍ତି ବାଚସ୍କତି ଯେ ଭ୍ରଲ୍ କରିବେ ନାହିଁ ତାହା କେହି କହିପାରିବେ ନାହିଁ କିନ୍ତୁ ଏକ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିଷ୍ପଭି ନେବାକୁ ବାଚସ୍କତିଙ୍କୁ କୁହାଯାଇ ପାରିବ ନାହିଁ ବିଦ୍ରୋହୀ ବିଧାୟକମାନେ ବାଚସ୍କତି ସେମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ସେମାନଙ୍କର ଇସ୍ତଫା ପକେଇ ରଖିଛନ୍ତି ବୋଲି ଅଦାଲତରେ କହିଛନ୍ତି ଅଯୋଗ୍ୟ ଘୋଷଣା ହେବାର୍ ବଞ୍ଚିବା ପାଇଁ ଇସ୍ତଫା ଦେବା ଭୂଲ୍ କାର୍ଯ୍ୟ ନୃହେଁ ବୋଲି ସେମାନେ ଅଦାଲତରେ କହିଛନ୍ତି

ଗତ ଶୁକ୍ରବାର ଦିନ ସୁପ୍ରିମ୍କୋର୍ଟ ବାଚସ୍ୱତିଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ନିଷ୍ପଭି ନନେବା ଲାଗି ନିର୍ଦ୍ଦେଶ ଦେଇଥିଲେ

ମହାରାଷ୍ଟ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ରାଧାକ୍ରିଷ୍ଣ ବିଖେ ପାଟିଲ୍ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କହିଛନ୍ତି ଭୁଶୁଡ଼ି ପଡ଼ିଥିବା ଅଟ୍ଟାଳିକା ଆଝପାଖରେ ରହିଥିବା ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି ପୂର୍ବରୁ ସେ ଘଟଣା ସ୍ଥଳୀକୁ ଗସ୍ତ କରିଥିଲେ ସେ କହିଛନ୍ତି ସେହି ଅଟ୍ଟାଳିକାଟି ମହାରାଷ୍ଟ୍ର ବାସଗୃହ ଅଞ୍ଚଳ ବିକାଶ କର୍ତ୍ତ୍ୱପକ୍ଷ ଦ୍ୱାରା ନିର୍ମାଣ କରାଯାଇଥିଲା

ପିଏମ୍ କଲାପ୍ସ ପ୍ରଧାନମନ୍ତ୍ରୀ ମୁମ୍ୟାଇ କୋଠା ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିମାନଙ୍କ ପ୍ରତି ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି ଏହାଏକ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା ଆହତ ଲୋକମାନଙ୍କର ସେ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ମହାରାଷ୍ଟ୍ର ସରକାର ଏନ୍ଡିଆର୍ଏଫ୍ ଓ ସ୍ଥାନୀୟ କର୍ତ୍ତ୍ୱପକ୍ଷ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି ପିଏମ୍ ପବ୍ଲିକ୍ ୱାର୍କସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଂସଦମାନେ କେବଳ ରାଜନୀତି ଉପରେ ଧ୍ୟାନ କେନ୍ଦ୍ରୀଭୂତ ନ କରି ସରକାରଙ୍କର ଯୋଜନାଗ୍ରଡ଼ିକର କାର୍ଯ୍ୟକାରୀତା ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ସାଂସଦମାନେ ସେମାନଙ୍କ ଅଞ୍ଚଳରେ ନୂଆ ନୂଆ ଯୋଜନାଗୁଡ଼ିକ ବିଷୟରେ ଲୋକମାନଙ୍କୁ ଅବଗତ କରାଇବା ପାଇଁ ସେ ପରାମର୍ଶ ଦେଇଛନ୍ତି ପାର୍ଲାମେଣ୍ଟର ଲାଇବ୍ରେରୀ ବିଲ୍ଲିଂ ମଧ୍ୟରେ ପାର୍ଟି ସାଂସଦମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଏହା କହିଛନ୍ତି ବୈଠକ ପରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଶୀ କହିଛନ୍ତି ସାଂସଦମାନେ ଅଫିସରମାନଙ୍କ ପାଖକୁ ଯାଇ ଲୋକମାନଙ୍କର ଆପତ୍ତି ଅଭିଯୋଗଗୁଡ଼ିକ ବିଷୟରେ ଜାଣିବା ଉଚିତ୍ ଶ୍ରୀ ଯୋଶୀ କହିଛନ୍ତି ସଂସଦରେ ମନ୍ତ୍ରୀମାନଙ୍କର ଅନୁପସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିଛନ୍ତି ବୈଠକ ସମୟରେ ଶ୍ରୀ ମୋଦୀ କହିଛନ୍ତି ପ୍ରତ୍ୟେକ ସାଂସଦ ସେମାନଙ୍କର ଅଞ୍ଚଳ ପାଇଁ ନୁଆ ନୂଆ ଯୋଜନାମାନ ପ୍ରସ୍ତୁତ କରିବା ଉଚିତ୍ ସ ରାଜନାଥ ପ୍ରାଇଭେଟ୍ ସେକୁର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମ୍ମାନ ଜନକ ପ୍ରତିରକ୍ଷା ମନ୍ତ୍ରୀ ଉତ୍କର୍ଷ ପୁରସ୍କାର କାର୍ଯ୍ୟକ୍ରମରେ ଅସ୍ତଶସ୍ତ ଉତ୍ପାଦନ କାରଖାନାଗୁଡ଼ିକ ସମେତ ବେସରକାରୀ କ୍ଷେତ୍ର ଶିଳ୍ପ ସଂସ୍ଥାମାନେ ଅଂଶଗ୍ରହଣ କରିବାକୁ ଅନ୍ତ୍ରମୋଦନ କରିଛନ୍ତି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଏହି ନିଷ୍ପଭି ଯୋଗୁଁ ପ୍ରତିରକ୍ଷା ଓ ଏରୋସ୍େସ୍ କ୍ଷେତ୍ରରେ ଅଧିକ ଶିଳ୍ପାନୃଷ୍ଣାନ ଅଂଶଗ୍ରହଣ କରିପାରିବେ

ତାହାକୁ ଧରାଇ ଦେଲେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବାକୁ ଘୋଷଣା କରାଯାଇଥିଲା ଆମ ସମ୍ଭାଦଦାତା ଜଣାଇଛନ୍ତି ବସିର୍ ଅହମ୍ମଦ ପୋନୁ ନାମକ ସେହି ଉଗ୍ରବାଦୀକୁ ଶ୍ରୀନଗରରୁ ଗିରଫ୍ କରାଯିବା ପରେ ଦିଲ୍ଲୀକୁ ଅଣାଯିବ ତାର ଘର ସୋପୋର ଜିଲ୍ଲାରେ ଓ ଗତ ଚାରି ବର୍ଷ ଧରି ପୁଲିସ୍ ତାକୁ ଖୋଜୁଥିଲା

ଆସାମ ଦୂର୍ବିପାକ ପରିଚାଳନା କର୍ତ୍ତ୍ୱପକ୍ଷ ସିଇଓ ଅରୁଣା ରାଜୌରିଆ କହିଛନ୍ତି ଏକ ଲକ୍ଷରୁ ଅଧିକ ଲୋକ ରିଲିଫ୍ ଶିବିରଗୁଡ଼ିକରେ ଆଶ୍ରୟ ନେଇଛନ୍ତି ବିଭିନ୍ନ ବନ୍ଧରେ ଘାଇ ସୃଷ୍ଟି ହେବା ଯୋଗୁଁ ନୂଆ ନୂଆ ଅଞ୍ଚଳ ଜଳମଗ୍ନ ହୋଇଛି କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍ ଆକାଶମାର୍ଗରୁ ଉପର ଆସାମର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି ସେ ଗୌହାଟୀଠାରେ ଏକ ସମୀକ୍ଷା ବୈଠକ କରିବେ

ଲୋକମାନଙ୍କୁ ଆଶ୍ୱାସନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ବନ୍ୟା ପ୍ଲାବିତ କିଲ୍ଲାଗୁଡ଼ିକରେ ସମସ୍ତ ସହାୟତା ଯୋଗାଇ ଦେବାକୁ ରାଜ୍ୟ ସରକାର ଯଥା ସମ୍ଭବ ଉଦ୍ୟମ କରୁଛନ୍ତି ସେ କହିଛନ୍ତି ବନ୍ୟାରେ କ୍ଷତିଗ୍ରସ୍ତ ଲୋକମାନଙ୍କୁ ଉପଯୁକ୍ତ କ୍ଷତିପ୍ରରଣ ଦିଆଯିବ ନେପାଳରେ ଲଗାଣ ବର୍ଷା ଯୋଗୁଁ ବିହାରର ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବାରୁ ରାଜ୍ୟରେ ବନ୍ୟା ଆସିଥିବାର ଶ୍ରୀ କୁମାର ଜଣାଇଛନ୍ତି ଆର୍ଏସ୍ ପୋଷ୍ଟାଲ୍ ଏକ୍ଜାମ୍ ପୋଷ୍ଟମ୍ୟାନ୍ ଓ ଡାକ ବିଭାଗର ଅନ୍ୟ ପଦବୀଗୁଡ଼ିକ ପାଇଁ ନିଯୁକ୍ତି ସକାଶେ ଡାକ ବିଭାଗ ଦ୍ୱାରା କରାଯାଇଥିବା ପରୀକ୍ଷାକୁ ସରକାର ବାତିଲ କରିଦେଇଛନ୍ତି ଏଆଇଏଡିଏମ୍ ଓ ଡିଏମ୍କେ ନେତୃତ୍ୱରେ ବିରୋଧୀ ଦଳମାନେ ରାଜ୍ୟସଭାରେ ପ୍ରତିବାଦ କରିବା ପରେ ସରକାର ଏଭଳି ନିଷ୍କଭି ନେଇଛନ୍ତି

ସେ କହିଥିଲେ ଏହି ପରୀକ୍ଷା ପୁଣିଥରେ ତାମିଲ ଭାଷା ସମେତ ସମସ୍ତ ଆଞ୍ଚଳିକ ଭାଷାରେ କରାଯିବ ସେ କହିଥିଲେ ଏନ୍ଡିଏ ସରକାର ସମସ୍ତ ଆଞ୍ଚଳିକ ଭାଷାକ୍ର ସମ୍ମାନ ଦିଅନ୍ତି ପୂର୍ବରୁ ଏ ବିଷୟକୁ କେନ୍ଦ୍ର କରି ରାଜ୍ୟସଭାକୁ ବାରମ୍ଭାର ମୁଲତବୀ ରଖିବାକୁ ପଡ଼ିଥିଲା ଏଆଇଏଡିଏମ୍କେ ଡିଏମ୍କେ କଂଗ୍ରେସ ଟିଏମ୍ସି ଓ ବାମପନ୍ତ୍ରୀ ଦଳମାନେ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଯାଇ ସ୍କୋଗାନ୍ ଦେବାରୁ ସଭାକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ପରୀକ୍ଷା ବାତିଲ ବିଷୟରେ ମନ୍ତ୍ରୀ ଘୋଷଣା କରିବା ପରେ ବହୁ ବିରୋଧୀ ଦଳ ସରକାରଙ୍କ ନିଷ୍ପଭିକ୍ ପ୍ରଶଂସା କରିଚ୍ଛନ୍ତି ଡିଏଲ୍ ଏଚ୍ସି ଆଧାର ଦୁର୍ନୀତି କଳାଧନ ଓ ବେନାମୀ କାରବାର ରୋକିବା ପାଇଁ ସ୍ଥାବର ଓ ଅସ୍ଥାବର ସମ୍ପର୍ତ୍ତି ସହ ଆଧାର ନମ୍ଘର ଯୋଡ଼ିବା ସଂକ୍ରାନ୍ତ ଏକ ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ୍ କେନ୍ଦ୍ର ସରକାର ଓ ଆମ୍ ଆଦମୀ ପାର୍ଟି ସରକାରଙ୍କୁ ଜବାବ ମାଗିଛନ୍ତି

ପିଏମ୍ ଗୁରୁପୂର୍ଣ୍ଣିମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁପୂର୍ଣ୍ଣିମା ଅବସରରେ ଶିକ୍ଷକମାନଙ୍କ ପ୍ରତି ଅଭିବାଦନ କ୍ଷାଇଛନ୍ତି ସେ କହିଛନ୍ତି ଗୁରୁପୂର୍ଣ୍ଣିମା ଅବସରରେ ସେ ସମସ୍ତ ଗୁରୁମାନଙ୍କୁ ପ୍ରଣୀପାତ କରୁଛନ୍ତି ଗୁରୁମାନେ ସମାଜକୁ ଅନୁପ୍ରାଣିତ କରିବା ସଜାଡ଼ିବା ଓ ଠିକ୍ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ହିନ୍ଦୁ ଧର୍ମରେ ଗୁରୁପୂର୍ଣ୍ଣିମା ଏକ ଆଧ୍ୟାତ୍ମିକ ପରମ୍ପରା ଭାବେ ପାଳିତ ହୋଇଆସୁଛି ଗୁରୁପୂର୍ଣ୍ଣିମା ଭାରତ ବ୍ୟତୀତ ନେପାଳ ଓ ଭୁଟାନ୍ର ହିନ୍ଦୁ କ୍ରେନ ଓ ବୌଦ୍ଧ ଧର୍ମାବଲୟିମାନଙ୍କ ଦ୍ୱାରା ପାଳନ କରାଯାଇଥାଏ ଏନ୍କୋରିଆ ୟୁଏସ୍ ଡ୍ରିଲ୍ ଉତ୍ତର କୋରିଆ କହିଛି ଆମେରିକା ଦକ୍ଷିଣ କୋରିଆ ସମରାଭ୍ୟାସ ଉତ୍ତର କୋରିଆ ଓ ଆମେରିକା ମଧ୍ୟରେ ହେବାକୁ ଥିବା କଥାବାର୍ତ୍ତା ଉପରେ ପ୍ରତିକୃଳ ପ୍ରଭାବ ପକାଇ ପାରେ ପରମାଣୁ ପରୀକ୍ଷଣ ବନ୍ଦ କରିବା ପାଇଁ ସେ ନେଇଥିବା ନିଷ୍କଭିର ପୁନର୍ବଚାର କରିପାରନ୍ତି ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି ଗତ ମାସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଚ ଟ୍ରମ୍ପ୍ ଓ ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ୍ ଉନ୍ କଥାବାର୍ତ୍ତା ପାଇଁ ରାଜି ହେବା ପରେ ଉତ୍ତର କୋରିଆ ଦ୍ୱାରା ଏହା ହେଉଛି ପ୍ରଥମ ବିବୃତ୍ତି ବ୍ୟାଡ୍ମିଣ୍ଟନ୍ ଭାରତର ପିଭି ସିନ୍ଧୁ ଆଜି ଜାତର୍କାରେ ଆରମ୍ଭ ହେଉଥିବା ଇଣ୍ଡୋନେସିଆ ଓପନ୍ ବ୍ୟାଡ୍ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ୍ର ନେତୃତ୍ୱ ନେବେ ପିଭି ସିନ୍ଧୁ ତାଙ୍କର ପ୍ରାରମ୍ଭିକ ମ୍ୟାଚ୍ ଆସନ୍ତାକାଲି ଜାପାନ୍ର ଆୟା ଓହରିଙ୍କ ବିପକ୍ଷରେ ଖେଳିବେ